ଏହି ଅବସରରେ ମୁଖ୍ୟମନ୍ତୀ କହିଥିଲେ ଯେ ପରିବେଶର ସ୍ବରକ୍ଷା ପାଇଁ ଗଛର ମହତ୍ୱ ବେଶି ତେଶୁ ରାଜ୍ୟ ସରକାର ପରିବେଶ ସୁରକ୍ଷା ପାଇଁ ବନୀକରଣ ଉପରେ ସ୍ୱତନ୍ତ ଗୁରୁତ୍ୱ ଦେଇଛନ୍ତି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

ଗୁରୁଙ୍କ ବିନା ଜୀବନରେ ପ୍ରର୍ଷତା ଆସେନାହିଁ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତବ୍ୟକ୍ତ କରିଛନ୍ତି

ହରିହରାନନ୍ଦ ଗୁରୁକୁଳ ଆଶ୍ରମର ଅଧ୍ଧକ୍ଷ ସ୍ୱାମୀ ପ୍ରଙ୍କାନାନନ୍ଦ ସରସ୍ୱତୀ ଗୁରୁଙ୍କ ବିନା ଜୀବନରେ ସଫଳତା ମିଳେନାହିଁ ବୋଲି କହିଥିଲେ

ନାବାଳିକା ବିବାହରେ ଜିଲ୍ଲାର ସ୍ରାନ ରାଜ୍ୟରେ ଦ୍ୱିତୀୟ ଥିବାରୁ ଉଦ୍ବେଗ ପ୍ରକାଶ ପାଇଥିଲା ସମାଜ ମଙ୍ଗଳ ବିଭାଗ ସ୍ୱାସ୍ଥ୍ୟ ବିଭାଗ ଓ ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ମିଳିତ ଭାବରେ ପ୍ରୟାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି